ଯେତେବେଳେ କୌଣସି ଗୋଟିଏ କଥା ଦୀର୍ଘସ୍ଥାୟୀ ହୋଇଯାଏ ଏକ ଧାରଣା ହୁଏ ଯେ ତାହାକୁ ଆଉ ବଦଳାଇ ହେବ ନାହିଁ

ଏହାଦ୍ୱାରା ଜନ୍ମୁ କାଶ୍ମୀରକୁ ଯେଉଁ ସ୍ୱତନ୍ତ ମାନ୍ୟତା ଦିଆଯାଇଥିଲା ଏହା ଶେଷରେ ବିଚ୍ଛିନ୍ନତାବାଦ ଆତଙ୍କବାଦ ଦୁର୍ନୀତି ଓ ପାରିବାରିକ ଶାସନ ସୃଷ୍ଟି କରିଛି ଏହାର ସୁଯୋଗ ନେଇ ପାକିସ୍ତାନ ସେଠାରେ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ଚଳାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି କମ୍ମୁ କାଶ୍ମୀରରେ ବର୍ଷ ବର୍ଷ ଧରି ଚାଲିଥିବା ପାରିବାରିକ ଶାସନ ଫଳରେ ଯୁବକଯୁବତୀମାନେ ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଛନ୍ତି ଏହାଫଳରେ ରାଜ୍ୟର ନେତୃତ୍ୱ ନେବାର ସୁଯୋଗ ସେମାନଙ୍କୁ ମିଳି ନାହିଁ ନୂଆ ବ୍ୟବସ୍ଥାରେ କେନ୍ଦ୍ର ସରକାର ଏସବୁର ଅବସାନ ଘଟାଇଛନ୍ତି ଜଜ୍ମୁ କାଶ୍ମୀରର କର୍ମଚାରୀ ପୁଲିସ୍ ଓ ଅନ୍ୟାନ୍ୟ ଅଧିକାରୀମାନେ ଦେଶର ଅନ୍ୟାନ୍ୟ କେନ୍ଦ୍ରଶାସିତ ଅଞ୍ଚଳର କର୍ମଚାରୀ ପାଉଥିବା ସୁବିଧା ସୁଯୋଗ ପାଇବେ ନବଗଠିତ ଜନ୍ମୁ କାଶ୍ମୀର ଏବଂ ଲଦାଖ୍ କେନ୍ଦ୍ରଶାସିତ ଅଞ୍ଚଳରେ ଖାଲିପଡ଼ିଥିବା ସମସ୍ତ ସରକାରୀ ପଦଗୁଡ଼ିକୁ ଖୁବ୍ ଶୀଘ୍ର ପୂରଣ କରାଯିବ ସ୍ଥାନୀୟ ଲୋକମାନଙ୍କୁ ଏସବୁ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବ ଏହାଛଡ଼ା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ଘରୋଇ ଉଦ୍ୟୋଗଗୁଡ଼ିକରେ ସ୍ଥାନୀୟ ଲୋକମାନଙ୍କୁ ନିଯୁକ୍ତି ଦେବାକୁ ପ୍ରୋହାହିତ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଯେଉଁମାନେ କେନ୍ଦ୍ର ସରକାରଙ୍କର ଏହି ନିଷ୍ପଭିକୁ ବିରୋଧ କରୁଛନ୍ତି ବା ଏନେଇ ଯେଉଁ ଆପଭି ଉଠୁଛି ସେଥିପ୍ରତି ସମ୍ମାନ ରହିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଜମ୍ମୁ କାଶ୍ମୀର ଏବଂ ଲଦାଖକୁ ଏକ ନୂଆ ଦିଶା ଦେବା ସହ ରାଷ୍ଟ୍ରୀୟ ସ୍ୱାର୍ଥ ତଥା ସ୍ଥାନୀୟ ଜନତାଙ୍କ କଲ୍ୟାଶକୁ ଆଖିଆଗରେ ରଖି ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି ଏହାଦ୍ୱାରା ଜନ୍ମୁ ଓ କାଶ୍ମୀର ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦରୁ ମୁକ୍ତ ହେବ ସହ ଏହି ଅଞ୍ଚଳର ଯଥାର୍ଥ ବିକାଶ ସାଧିତ ହୋଇପାରିବ ପ୍ରଧାନମନ୍ତ୍ରୀ କହିଛନ୍ତି ଜମ୍ମୁ କାଶ୍ମୀରରେ ଯେପରି ଅବାଧ ଓ ନିରପେକ୍ଷଭାବେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେଲା ସେହିପରି ଢଙ୍ଗରେ ବିଧାନସଭା ନିର୍ବାଚନ ହେବ ଦୀର୍ଘ ତିନି ଦଶନ୍ଧି ଧରି ଏହି ଅଞ୍ଚଳରେ ମଣ୍ଡଳ ବିକାଶ ପରିଷଦ ଗଠନ ହୋଇପାରି ନାହିଁ ତୁରନ୍ତ ଏ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବାକୁ ସେ ଜନ୍ମୁ କାଶ୍ମୀରର ରାଜ୍ୟପାଳଙ୍କୁ ପରାମର୍ଶ ଦେଇଛନ୍ତି ନୂତନ କେନ୍ଦ୍ରଶାସିତ ଅଞ୍ଚଳ ଗଠନ ଏବଂ ଲଦାଖ୍ବାସୀଙ୍କ ବିକାଶ କେନ୍ଦ୍ର ସରକାରଙ୍କର ଏକ ସ୍ୱତନ୍ତ୍ର ଦାୟିତ୍ୱ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସେ ଅଞ୍ଚଳରେ ଥିବା ବିପୁଳ ଜେବ ବିବିଧତାର ଲାଭ ପାଇବାର ସମୟ ଆସିଛି ଲଦାଖ୍ର ଔଷଧ୍ୟ ଗୁଳ୍କ ଓ ବୃକ୍ଷରାଜି ସମଗ୍ର ବିଶ୍ୱର ମାନ୍ୟତା ଲାଭ କରିଛି ନୂଆ ଲଦାଖ୍ ଓ ନୂଆ କମ୍ମୁ କାଶ୍ମୀର ଗଠନ ଦିଗରେ କେନ୍ଦ୍ର ସରକାର ଅତ୍ୟନ୍ତ ନିଷ୍ଠା ଓ ଆଗ୍ରହର ସହ କାର୍ଯ୍ୟ କରିବେ ପ୍ରଧାନମନ୍ତ୍ରୀ କହିଛନ୍ତି କମ୍ମୁ କାଶ୍ମୀରର ଦେଶପ୍ରେମୀ ନାଗରିକ ଆତଙ୍କବାଦ ଓ ବିଚ୍ଛିନ୍ଦତାବାଦ ବିରୋଧରେ ଛିଡ଼ା ହୋଇଛନ୍ତି ଏବଂ ସେମାନଙ୍କ ଆଶା ଆକାଙ୍କ୍ଷା ପୂରଣ କରିବାପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବେ ସେହିପରି ଉପତ୍ୟକାରେ ଶାନ୍ତି ବଜାୟ ରଖିଥିବାରୁ ପ୍ରଧାନମନ୍ତ୍ରୀ ମଧ୍ୟ ନିରାପତ୍ତା ବାହିନୀ ଓ ସେନା ଯବାନମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଦୂଢ଼ ନିରାପତ୍ତା ବ୍ୟବସ୍ଥା ଯୋଗୁଁ ଜନ୍ମୁ କାଶ୍ମୀରରେ ଇଦ୍ ପାଳନରେ କୌଣସି ଅସୁବିଧା ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ଇଦ୍ ଉପଲକ୍ଷେ ବାହାରେ ରହୁଥିବା ଜନ୍ମୁ କାଶ୍ମୀରର ଲୋକମାନଙ୍କୁ ଜନ୍ମମାଟିକୁ ଫେରିବାପାଇଁ ସରକାର ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ନ୍ତଆଦିଲ୍ଲୀରେ ପ୍ରତିରକ୍ଷା ଗବେଷଣା ଓ ଅଧ୍ୟୟନ ସଂସ୍କାର ବାର୍ଷିକ ବୈଠକରେ ଉଦ୍ବୋଧନ ଦେବା ଅବସରରେ ସେ କହିଛନ୍ତି ଜମ୍ମ କାଶ୍ମୀରରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ସହ ସେଠାକାର ସମସ୍ୟାର ସମାଧାନ ପାଇଁ ମୋଦି ସରକାରଙ୍କ ପ୍ରଥମ ପାଳିରେ ପ୍ରୟାସ ଆରମ୍ଭ ହୋଇଥିଲା ମାତ୍ର ଭାରତର ଏହି ନିଷ୍କତ୍ତି ଫଳରେ ଏକ ପାଡ଼ୋଶୀ ରାଷ୍ଟ୍ର ଖୁସି ନୁହେଁ କାରଣ ଏହି ଦେଶ ଜନ୍ମୁ କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମରତ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରତିରକ୍ଷା ବାହିନୀ ପ୍ରସ୍ତୁତ ବୋଲି ସେ କହିଚ୍ଛନ୍ତି ଜେକେ ସିଏସ୍ ଶ୍ରୀନଗର ସଚିବାଳୟ ସମେତ ସବ୍ତିଭିଜନ୍ ଓ କିଲ୍ଲା ସ୍ତରରେ ନିଯୁକ୍ତ ସମସ୍ତ ସରକାରୀ କର୍ମଚାରୀ ଅବିଳୟେ କାର୍ଯ୍ୟରେ ଯୋଗ ଦେବାକୃ ଜମ୍ମ ଓ କାଶ୍ମୀରର ମୁଖ୍ୟ ସଚିବ ବିଭିଆର୍ ସୁବ୍ରମଣ୍ୟମ୍ ନିର୍ଦ୍ଦେଶ ଦେଇଛନ୍ତି ସମ୍ପୁକ୍ତ କର୍ମଚାରୀମାନଙ୍କୁ ନିଜ ନିଜ ଦାୟିତ୍ୱ ପୂର୍ବବତ୍ ନିର୍ବାହ କରିବାକୁ କୁହାଯାଇଛି

ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ସଙ୍କଟ ପରିଚାଳନା କମିଟି ବୈଠକରେ ଶ୍ରୀ ସିହ୍ନା ବନ୍ୟାର ସାମ୍ପ୍ରତିକ ସ୍ଥିତି ପ୍ରଶାସନର ପ୍ରସ୍ତୁତି ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ଆଦି ସମ୍ପର୍କରେ ସମୀକ୍ଷା କରିଥିଲେ

ମହାରାଷ୍ଟ୍ର ଓ କର୍ଷାଟକରେ ସାହାଯ୍ୟ ଓ ଉଦ୍ଧାର ପାଇଁ ଅଧିକ ବୋଟ୍ ମୁତ୍ୟନ କରାଯିବ ଏହିସବୁ ରାଜ୍ୟରେ ବର୍ଷା ଆହୁରି ଲାଗି ରହିବ ବୋଲି ପାଣିପାଗ ବିଭାଗ କହିବା ପରେ ପରିସ୍ଥିତି ଗୁରୁତର ଆକାର ଧାରଣ କରିବାର ଆଶଙ୍କା କରାଯାଉଛି

ଗତକାଲି ଗଙ୍ଗା ଜଳ ବର୍ଷନ ପ୍ରସଙ୍ଗ ନେଇ ଡାକାରେ ଏକ ସଚିବସ୍ତରୀୟ ବୈଠକ ବସିଥିଲା

ଦୁଇ ଦେଶରେ ପ୍ରବାହିତ ହେଉଥିବା ନଦୀଗୁଡ଼ିକର ପ୍ରଦ୍ୟଷଣକୁ ରୋକିବା ଉପରେ ମଧ୍ୟ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି

ଏହିସବ୍ ବସ୍ ସମ୍ପ୍ରକ୍ତ ସହର ମଧ୍ୟରେ କିମ୍ବା ଆଖପାଖ ସହର ମଧ୍ୟରେ ଯାତାୟତ କରିବ ବିଦ୍ୟତ୍ଚାଳିତ ଯାନର ବ୍ୟବହାରକୁ ଉହାହିତ କରିବା ଉଦ୍ଦେଶ୍ୟରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ଭାରି ଉଦ୍ୟୋଗ ଓ ରାଷ୍ଟ୍ରାୟତ୍ତ ସଂସ୍ଥା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ସଡ଼କ ପରିବହନ ବ୍ୟବସ୍ଥାରେ ପ୍ରଦ୍ଷଣବିହୀନ ଯାନ ଚଳାଚଳ ଏହାଦ୍ୱାରା ପ୍ରୋସାହିତ ହେବ ଭେଙ୍କିୟା ନାଇଡୁ ଉପରାଷ୍ଟପତି ଏମ୍ ଭେଙ୍କିୟା ନାଇଡ଼ କହିଛନ୍ତି ଧାର୍ମିକ ସଦ୍ଭାବ ଓ ବିବିଧତା ମଧ୍ୟରେ ଏକତା ଆମ ସଭ୍ୟତାର ମ୍ବଳମନ୍ତ ଏହି ମୂଲ୍ୟବୋଧକ୍ ସାଇତି ରଖିବା ସହ କାତୀୟ ସଂହତି ରକ୍ଷାଦିଗରେ କାର୍ଯ୍ୟ କରିବାକୁ ସେ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ଗତକାଲି ମଧ୍ୟପ୍ରଦେଶର ଇନ୍ଦୋର୍ସ୍ଥିତ ଶ୍ରୀ ବୈଷ୍ଣବ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ବରେ ଉଦ୍ବୋଧନ ଦେବା ଅବସରରେ ଉପରାଷ୍ଟ୍ରପତି ଦକ୍ଷତା ବିକାଶ ଉତ୍ତମ ମାନର ଶିକ୍ଷା ଓ ଉତ୍ତମ ନାଗରିକ ଗଠନ ଉପରେ ଗୁରୁତ୍ୱ ଦେଇଛନ୍ତି ଏଚ୍ଆର୍ଡି ଏଡ଼ୁକେସନ୍ ପଲିସି ନୂଆ ଶିକ୍ଷାନୀତି ପ୍ରସ୍ତୁତ କରିବା ପୂର୍ବରୁ ଅଧିକ ବିଚାର ଆଲୋଚନା କରିବାକୁ କେନ୍ଦ୍ର ମାନବ ସମ୍ପଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ରାଜ୍ୟ ସରକାରଗୁଡ଼ିକୁ ଆହ୍ୱାନ ଦେଇଛନ୍ତି ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ରାଜ୍ୟ ଉଚ୍ଚଶିକ୍ଷା ଏବଂ ବୈଷୟିକ ଶିକ୍ଷା ସଚିବମାନଙ୍କର ଏକ ବୈଠକରେ ନ୍ତୁଆ ଶିକ୍ଷାନୀତି ସମ୍ପର୍କରେ ଆଲୋଚନା ହୋଇଥିଲା ଏହି ଅବସରରେ ଶ୍ରୀ ନିଶଙ୍କ କହିଥିଲେ ଯେକୌଣସି ଦେଶର ବିକାଶ କ୍ଷେତ୍ରରେ ଗବେଷଣା ହିଁ ମୂଳଭିତ୍ତି ଦେଶରେ ଏବେ ଗବେଷଣାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି ଶିକ୍ଷାକ୍ଷେତ୍ରରେ ଭାରତକୁ ବିଶ୍ୱଗୁରୁ କରିବା କ୍ଷେତ୍ରରେ ଏହା ବିଶେଷ ସହାୟକ ହେବ ନୂଆ ଶିକ୍ଷାନୀତିରେ ରାଜ୍ୟମାନଙ୍କର ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ

ମଷ୍ଟ ଆନାଉନୁମେଣ୍ଟ ଆକାଶବାଣୀର ସମାଚାର ସେବା ପ୍ରଭାଗ ପକ୍ଷରୁ ଭାରତ ଛାଡ଼ ଆନ୍ଦୋଳନ ଦିବସ ପାଳନ ଅବସରରେ ଏକ ସ୍ୱତନ୍ତ୍ର ଦ୍ୱିଭାଷିକ ରେଡିଓ ବ୍ରିକ୍ କାର୍ଯ୍ୟକ୍ରମ ପ୍ରଚାର କରାଯିବ ଦିଲ୍ଲୀ ଷ୍ଟୁଡିଓରେ ଉପସ୍ଥିତ ବିଶେଷଜ୍ଞମାନେ ଏ ସମ୍ପର୍କରେ ଜନ୍ମୁ ଚଣ୍ଡୀଗଡ଼ ଚେନ୍ସାଇ ଲକ୍ଷ୍ମୌ କୋଲ୍କାତା ଓ ମୁମ୍ବାଇ ଷ୍ଟୁଡିଓରେ ଉପସ୍ଥିତ ବିଶେଷଜ୍ଞମାନଙ୍କ ସହ ଭାରତ ଛାଡ଼ ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରିବେ

କ୍ରିକେଟ୍ ଇଣ୍ଡିଆ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଗତକାଲି ଗାଏନାର ପ୍ରୋଭିଡେନ୍ବ ଷ୍ଟାଡିୟମ୍ରେ ଅନୁଷ୍ଠିତ ପ୍ରଥମ ଏକଦିବସୀୟ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ୍ ହୋଇଯାଇଛି